ସେହିପରି ଚାଷୀ ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ଗୃହରେ ହୋହଲ୍ଲୁ କରିଛନ୍ତି

ଏହା ଦ୍ୱାରା ଚାଷୀଙ୍କର ଗଣତାନ୍ତିକ ଅଧିକାରକୁ ଛଡ଼ାଇ ନିଆଯାଉଛି ବୋଲି ଶ୍ରୀ ବାହିନୀପତି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ରବି ନାୟକ ଏହି ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି

ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅନୁପସ୍ତିତିରେ କଂଗ୍ରେସର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ବିଜେପି ବିଧାୟକ ଦଳ ନେତା କନକ ବର୍ବ୍ଧନ ସିଂଦେଓ ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଖାଙ୍କ ସମେତ ବାଚସ୍ବତି ପ୍ରଦୀପ କୁମାର ଅମାତ ମଧ୍ଧ ଏହି ଶୋକ ପ୍ରସ୍ତାବରେ ଅଂଶଗ୍ରହଶ କରି ଉଭୟ ଦିବଂଗତ ନେତାଙ୍କର ରାକନେତିକ ଓ ସାମାଜିକ ଜୀବନ ଉପରେ ଆଲୋକପାତ କରିଥିଲେ

ରାକ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଶ ମନ୍ତୀ ସୂର୍ଯ୍ୟନାରାୟଶ ପାତ୍ର ଆକି ବିଧାନସଭାରେ ଏହି ସୂଚନା ଦେଇଛନ୍ତି

ସଚେତନତା କାଯ୍ୟକ୍ମ ଭଦ୍ରକଠାରେ ଆକି ରାଜ୍ୟସରୀୟ ଯୁବତୀ ଚାଲାଶ ଓ ଶିଶୁ ଯୌନ ନିର୍ଯାତନା ରୋକାଯିବା ସଂପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ପିତ ହୋଇଯାଇଛି କିଲ୍ଲା ପ୍ରଶାସନ ଓ ବିଭିନ୍ନ ସ୍ୱେଇ